ଏଣିକି ଅଯଥାରେ ହର୍ଣ୍ଡ ବଜାଇଲେ ଗାଡ଼ି ଚାଳକଙ୍କୁ ହଜାରେ ଟଙ୍କା ଜୋରିମାନା ଦେବାକୁ ପଡ଼ିବ

ଫଳରେ ଯେଉଁମାନେ ଆଧାର ଳିଙ୍କ୍ କରିପାରିନଥିଲେ ସେମାନେ ନିଜ ନିଜ ଆଧାର ଏଶିକି ଲିଙ୍କ୍ କରିପାରିବେ

ହାତୀ ସଂପର୍କିତ ସ୍ ଚନା ଦେଇ ହାତୀମାନଙ୍କୁ ବଞାଇ ରଖିବାର ଏହି ଆନ୍ଦୋଳନରେ ସହାୟତାର ହାତ ବଢ଼ାଇଲେ ପୁରସ୍କାର ପ୍ରଦାନ କରାଯିବ

ଏଭଳି କାର୍ଯ୍ୟ ହିନ୍ଦୁ ଧର୍ମର ବିଧିବ୍ୟବସ୍କା ଉପରେ କୁଠାରଘାତ ବୋଲି କହିଛନ୍ତି ସେକୁଲାର ବ୍ୟବସ୍ରାରେ ଶ୍ରୀଜଗନ୍ଦାଥ ମନ୍ଦିର ପରିଚାଳନା ହେବା ଉଚିତ ନୁହେଁ ପୂର୍ବ୍ଣ ଧାର୍ମିକ ବିଧିବ୍ୟବସ୍ରାରେ ଶ୍ରୀମନ୍ଦିର ପରିଚାଳିତ ହେବା ଉଚିତ୍

ପିଲାମାନେ ଟ୍ରେନ୍ ଚାଳକମାନଙ୍କର ବାରମ୍ୟାର ହୁଇସିଲ୍କୁ କର୍ଷପାତ ନ କରି ଚଳନ୍ତା ଟ୍ରେନ୍ ଆଗରେ ସେଲ୍ ଉଠାଉଛନ୍ତି

ତେଣୁ ଏହା ପ୍ରତି ସତର୍କ ରହିବା ଦରକାର